ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶନାମା କାରି କରାଯାଇଛି

ଏହା ସହିତ ରୋଗୀଙ୍କ ଆଡ୍ମିଶନ୍ବେଳେ ତାଙ୍କର ପୂର୍ବ ରୋଗ ରୋଗୀଙ୍କ ଶରୀରରେ ଥିବା ଲକ୍ଷଣ ସମ୍ମର୍କରେ ସୂଚନା ସଂଗ୍ରହ କରି ରାଜ୍ୟସ୍ତରୀୟ କମିଟି ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ଏହି ସପ୍ତାହ ପାଳନର ଆଭିମୁଖ୍ୟ ହେଲା କୋଭିଡ଼୍ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାକୁ ସମୂର୍ଶ୍ଣ କରୋନା ମୁକ୍ତ କରିବାକୁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ସେ କହିଛନ୍ତି କରୋନାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ ଆମ୍ଭେମାନେ ସମସ୍ତେ ବାହାରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଉଚିତ୍

ବର୍ବ୍ବିତ ଦରରୁ କୁଟୀର ଜ୍ୟୋତି ଏବଂ ବିପିଏଲ୍ ଚାଷୀ ଉପଭୋକ୍ତାଙ୍କୁ ବାଦ୍ ଦିଆଯିବ

ବାଲୁବଜାର ପ୍ରଜାକମିଟି ପକ୍ଷରୁ ଅଦାଲତ ଅବମାନନା ରିଭ୍ୟୁ ଓ ରିଟ୍ ପିଟିସନ୍ ଦାଖଲ କରାଯାଇଛି

ସେହିପରି ପୁଲିସ୍ କମିଶନର୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ କରି ରିଟ୍ ପିଟିସନ୍ ଦାଖଲ କରାଯାଇଛି

ସ୍ୱର୍ଗତ ଧଳଙ୍କ ବିୟୋଗରେ ଆକାଶବାଶୀ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି